କେତେକ ସ୍ଥାନରେ ଘର ଭାଙ୍ଗିଯିବା ସହ ରାସ୍ତାଘାଟ ଓ ଛୋଟବଡ଼ ବନ୍ଧ ଷତିଗ୍ରସ୍ତ ହୋଇଛି ବର୍ତ୍ଉମାନ ରାଜ୍ୟବାସୀ ବନ୍ୟା ଓ କରୋନା ଭଳି ଦୁଇଟି ବିପଦର ସମ୍ମୁଖୀନ ହେଉଥିବାରୁ ସମସେ ମାସ୍କ ପିନ୍ଧିବା ସାମାଜିକ ଦୂରତା ପାଳନ କରି କରୋନା ସଂକ୍ରମଶରୁ ଦୂରେଇ ରହିବାପାଇଁ ମୁଖ୍ୟମନ୍ତୀ ବନ୍ୟା ଦୁର୍ଗତଙ୍କୁ ନିବେଦନ କରିଛନ୍ତି

କେନ୍ଦ୍ରାପଡ଼ା ଜିଲ୍ଲାର ବିରୁପା ବ୍ରାହ୍କଶୀ ଓ ଖରସ୍ରୋତା ନଦୀର ଜଳସ୍ତର ହ୍ରାସ ପାଇଛି

ସେହିପରି ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ତିତି ଗମ୍ଭୀର ରହିଛି

ଦେବୀ ନଦୀର ଜଳସ୍ତର ଦଳେଇ ଘାଇଠାରେ ବିପଦ ଉପରେ ରହିଥିବାରୁ ପ୍ରଶାସନ ପକ୍ଷରୁ ପରିସ୍ରିତି ଉପରେ ତୀକ୍ଷ୍ଣ ଦୃଷ୍କି ରଖାଯାଇଛି